ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାର କରିବା ପାଇଁ ଆଗପଛ ହୋଇ ରାକ୍ୟଗୁଡ଼ିକୁ ତୋଫାନି ଗସ୍ତ କର୍ଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମହାରାଷ୍ଟ୍ରର ଅକୋଲା ଜଲନା ଓ ନଭି ମୁମ୍ୟାଇର ପନ୍ଭେଲ୍ଠାରେ ତିନୋଟି ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି

ସେ କହିଛନ୍ତି ନରେନ୍ଦ୍ର ଦିଲ୍ଲୀରେ ଓ ଦେବେନ୍ଦ୍ର ମୁମ୍ୟାଇରେ ଏଇ ଯୋଡ଼ି ନ୍ତୁଆ ଭାରତ ଗଠନ ପାଇଁ ଦେଶକୁ ଆଗେଇ ନେବ ଏବଂ ଏହି ପ୍ରକ୍ରିୟାରେ ମହାରାଷ୍ଟ୍ର ନୂଆ ସୋପନ ଛୁଇଁବ ପନଭେର୍ ବେଲାପୁର ପେନ୍ ଏଇରୋଲି କଲ୍ୟାଣ ଡୋଙ୍ଗିଭାଲି ଓ ଥାନେ ଆଦି ମ୍ରମ୍ୟାଇ ପୌରାଞ୍ଚଳଗ୍ରଡ଼ିକ ନ୍ତଆ ବ୍ୟବସାୟ କେନ୍ଦ୍ର ପ୍ରତିଷ୍ଠା ଦିଗରେ ଆଗେଇ ଚାଲିଥିବା କଥା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଏଇସବ୍ର ଉଦ୍ୟମକ୍ତ ତାଙ୍କର ସରକାର ସମର୍ଥନ କରିବ ଯାହାଦ୍ୱାରା ରାଜ୍ୟରେ ଅଧିକ ନିଯୁକ୍ତି ଓ ରାଜସ୍ୱ ଆଦାୟ ସମ୍ଭବ ହେବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ମଧ୍ୟ ଗତକାଲି ମୁମ୍ଭାଇରେ ଏକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ବିଜେପି ଗଣତନ୍ତ୍ରର ମୁଖା ପିନ୍ଧି ରାଜନୀତି କରିଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ଅପବ୍ୟବହାର କରି ନିର୍ବାଚନ ପୂର୍ବରୁ ବିରୋଧୀଦଳ ନେତାମାନଙ୍କ ବିରୁଦ୍ଧରେ ତଦନ୍ତ ଅଭିଯାନ ଚଳାଇଛି ଏନ୍ସିପି ମୁଖ୍ୟ ଶରଦ୍ ପାୱାର ଅଭିଯୋଗ କରି କହିଛନ୍ତି ମହାରାଷ୍ଟ୍ରର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ସର୍ବନିମ୍ବ ସରକାରୀ ମୂଲ୍ୟ ଦିଆଯାଉ ନାହିଁ ଗତକାଲି ମରାଠୱାଡାର ବିଡ୍ ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପାୱାର ଏହା କହିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କାଙ୍କାଭ୍ଲିଠାରେ ଉଦ୍ବୋଧନ ଦେଲାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କୁ ସାମିଲ ନକରିବା ପାଇଁ ବିଜେପିକୁ ପରାମର୍ଶ ଦେଇଛନ୍ତି ବିଜେପି ସହ ଶ୍ରୀ ରାଣେଙ୍କ ସ୍ୱାଭିମାନ ପାର୍ଟିକୁ ଗତକାଲି ମିଶ୍ରଣ କରାଯିବା ପରେ ଉଦ୍ଧବ ଠାକରେ ଏଭଳି ମନ୍ତବ୍ୟ ଦେଇଛନ୍ତି ହରିଆଣାରେ କଂଗ୍ରେସର ବରିଷ୍ଠ ନେତା ତଥା ତୋଷାମ୍ର ପ୍ରାର୍ଥୀ କିରଣ ଚୌଧାରୀ ତାଙ୍କ ନିର୍ବାଚନ ମଣ୍ଡଳୀର ଆଲାମ୍ପୁର ଦରିଆପୁର ଓ ଦାଙ୍ଗଖୁଡ୍ ସମେତ ବିଭିନ୍ନ ଗାଁରେ ନିର୍ବାଚନୀ ସଭା କରିଛନ୍ତି ସେ ଅଭିଯୋଗ କରି କହିଛନ୍ତି ବିଜେପି ଶାସନ କାଳରେ ସମାଜର ସବୁବର୍ଗର କ୍ଷତି ହୋଇଛି ଶ୍ରୀମତୀ ଚୌଧାରୀ କହିଛନ୍ତି ହରିଆଣାରେ ରାଜନୈତିକ ଦୂଶ୍ୟପଟ୍ଟ ପରିବର୍ତ୍ତନ ହେଉଛି ଏବଂ କଂଗ୍ରେସ ରାଜ୍ୟରେ ଆଗାମୀ ସରକାର ଗଠନ କରିବ

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କ୍ରମାର ଏ ସମ୍ପର୍କରେ ସ୍ୱଚନା ଦେଇ କହିଛନ୍ତି ରାଷ୍ଟ୍ରପତି ଏହି ଗସ୍ତ ଅବସରରେ ଜାପାନ୍ର ସମ୍ରାଟ୍ ନାରୁହିତୋଙ୍କର ରାଜାଭିଷେକ ସମାରୋହରେ ଯୋଗ ଦେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସମାରୋହରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କର ଯୋଗଦାନ ଭାରତ ଓ ଜାପାନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱକୁ ବହନ କରେ

ଏସ୍ସି ଅଯୋଧ୍ୟା ସୁପ୍ରିମ୍କୋର୍ଟ ରାମ ଜନ୍ମଭୂମି ବାବ୍ରି ମସ୍ଜିଦ୍ ଜମି ବିବାଦ ମାମଲାର ଶୁଣାଣି ଶେଷ କରି ନିଜର ରାୟ ସଂରକ୍ଷିତ ରଖିଛନ୍ତି

ଏହି ସାୟିଧାନିକ ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ବିଚାରପତି ଏସ୍ଏବୋବଡେ ବିଚାରପତି ଡିୱାଇ ଚନ୍ଦ୍ରଚୃଡ଼ ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ୍ଏ ନଜିର୍

ମାଲଦୀପ ମାଳଦୀପରେ ଆର୍ଥିକ ବିକାଶ ସମ୍ପ୍ରସାରଣ ପାଇଁ ପଥପ୍ରଦର୍ଶନ କରିବାକୁ ସେ ଦେଶ ଭାରତୀୟ ଶିଳ୍ପପତିମାନଙ୍କର ସହଯୋଗ ଲୋଡ଼ିଛି ଗତକାଲି ମାଲେଠାରେ ଅନୁଷ୍ଠିତ ଇଣ୍ଡିଆନ୍ ଏସ୍କପୋକୁ ଉଦ୍ଘାଟନ କରିବା ଅବସରରେ ମାଳଦୀପର ଅର୍ଥନୈତିକ ବିକାଶ ମନ୍ତ୍ରୀ ଫାୟାଜ୍ ଇସମାଇଲ୍ ଏହା କହିଛନ୍ତି ସେ କହିଛନ୍ତି ବିଭିନ୍ନ କ୍ଷେତ୍ରରେ ଅର୍ଥନୀତିକୁ ସମ୍ପ୍ରସାରଣ କରିବା ଦିଗରେ ଉଭୟ ଦେଶ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ସ୍ୱାସ୍ଥ୍ୟ ପର୍ଯ୍ୟଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅନେକ ସୁଯୋଗ ରହିଥିବା ସେ କହିଛନ୍ତି ମାଳଦୀପର ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ ଥିବା ସୁସମ୍ପର୍କ ଗତ ଏକ ବର୍ଷ ମଧ୍ୟରେ ଦୁଇ ଦେଶର ବିକାଶକୁ ଅନେକ ଆଗେଇ ନେବାରେ ସହାୟକ ହୋଇଛି ବୋଲି ମନ୍ତ୍ରୀ ଇସମାଇଲ୍ କହିଛନ୍ତି

ଗୋଟିଏ ଦେଶ ଗୋଟିଏ ପତାକା ଜାତୀୟ ସଂହତି ପ୍ରତି ଏକ ବଡ଼ ଅବଦାନ ବୋଲି ଶ୍ରୀଗଡ଼କରୀ କହିଛନ୍ତି

ବ୍ୟବସାୟ ଫେସନ ଓ କଳାକ୍ଷେତ୍ରରେ ଡିଜିଟାଲ୍ ଏବଂ ଜୀବନଦକ୍ଷତା ଶିକ୍ଷା ଦିଗରେ ଏହି କାର୍ଯ୍ୟକ୍ରମ ଅବହେଳିତ ଜନକାତି ମହିଳାମାନଙ୍କୁ ବିଶେଷଜ୍ଞମାନଙ୍କ ଜରିଆରେ ତାଲିମ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି

ଗତ ମାର୍ଚ୍ଚ ମାସରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଗତକାଲି ନୂଆଦିଲ୍ଲୀ ଏହି ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ମୁଣ୍ଡ କହିଛନ୍ତି ସାମାଜିକ ଓ ଆର୍ଥିକ ସ୍ତରରେ ଅବହେଳିତ ଯୁବ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମ ସଫଳତା ପାଇଁ ପଥପ୍ରଦର୍ଶନ କରାଇବାରେ ସହାୟକ ହେବ ଏହି କାର୍ଯ୍ୟକ୍ରମ ଅଧୀନରେ ଡିକିଟାଲ୍ ସାକ୍ଷରତା ଉଦ୍ୟମିତା ଓ ଅନ୍ଲାଇନ୍ ନିରାପତ୍ତା ଭଳି ଦକ୍ଷତା ବିକାଶ ଲାଗି ସପ୍ତାହକୁ ଥରେ ୱାନ୍ ଟୁ ୱାନ୍ ତାଲିମ୍ ଅଧିବେଶନର ଆୟୋଜନ କରାଯିବ

ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ସହ ଶ୍ରୀ ପଟେଲ୍ ରାଜ୍ୟସରୀୟ ଏହି ଚାରି ଦିନିଆ ତୂତୀୟ ପୁଷ୍ପ ଉତ୍ସବ ଶୁଭାରୟ ଉପଲକ୍ଷେ ଷ୍ଟ୍ରେଙ୍ଗ୍ଥ ଅଫ୍ ୟୁନିଟ୍ ଷ୍ଟାଚ୍ୟୁର ମଧ୍ୟ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଶ୍ରୀ ପଟେଲ କହିଛନ୍ତି ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ସଂସ୍କୃତିର ସୌନ୍ଦର୍ଯ୍ୟ ଓ ସମ୍ପଦକୁ ପ୍ରତିଫଳନ କରୁଛି

ବ୍ୟାଡ୍ମିଣ୍ଟନ ଓଡେନ୍ସଠାରେ ଚାଳିଥିବା ଡେନମାର୍କ ବ୍ୟାଡ୍ମିଣ୍ଟନ ଓପନର ମହିଳା ସିଙ୍ଗଲସ୍ ବିଭାଗରୁ ଭାରତର ସାଇନା ନେହେଓ୍ବାଲ୍ ବିଦାୟ ନେଇଛନ୍ତି ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସାଇନା ଜାପାନର ସାୟାକା ତାକାହାସିଙ୍କଠାରୁ ହାରିଯାଇଛନ୍ତି

ଅନ୍ୟ ପକ୍ଷରେ ସାତ୍ୱିକସାଇରାଜ ରାଙ୍କି ରେଡ୍ଗୀ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି ତାଙ୍କ ମ୍ୟାଚ୍ ନ ଖେଳି ପ୍ରତିପକ୍ଷ ଚୀନ୍ର ୱାଙ୍ଗ୍ ୟି ଲିୟୁ ଓ ହୁଆଙ୍ଗ ଡଙ୍ଗ୍ ପିଙ୍ଗ୍ ଯୋଡ଼ିଙ୍କୁ ୱାକଓଭର ଦେଇଛନ୍ତି ହକି ମାଲେସିଆର ଜୋହର ବାହାରୁଠାରେ ଚାଲିଥିବା ନବମ ସ୍କୁଲତାନ ଅଫ୍ ଜୋହର ହକି ପ୍ରତିଯୋଗିତାରେ ଭାରତୀୟ କୁନିୟର୍ ପୁରୁଷ ହକି ଟିମ୍ ଫାଇନାଲ୍ରେ ପ୍ରବେଶ କରିଛି

ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଦୁଇଟି ଗୋଲ୍ ଦେଇଥିବା ବେଳେ ଦିଲପ୍ରୀତ ସିଂହ ଗୁରସାହିବ୍ଜିତ ସିଂହ ଏବଂ ମନ୍ଦିପ ମୋର୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ